ତିନି ବାହିନୀର ମୁଖ୍ୟ କାର୍ଗିଲ ଯୁଦ୍ଧର ସହିଦମାନଙ୍କ ପ୍ରତି ଦ୍ରାସ୍ଠାରେ ଶ୍ରଦ୍ଧାଞ୍ଚଳି ଅପ୍ପଣ କରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତୀ ନରେନ୍ଦ ମୋଦି ଟ୍ୱିଟ୍ କରି କହିଛନ୍ତି ଭାରତମାତାର ସମସ୍ତ ବୀରପୁତ୍ରମାନଙ୍କ ପ୍ରତି ସେ ହୂଦୟରୁ ବନ୍ଦନା କରୁଛନ୍ତି ମାତୂଭ୍ମିର ସୁରକ୍ଷାପାଇଁ ପ୍ରାଶବଳି ଦେଇଥିବା ବୀର ଯବାନମାନଙ୍ଙୁ ବିନମ୍ର ଶ୍ରଦ୍ଧାଞଳି

ଏଥିରେ ବିଭିନ୍ନ କଲେଜ୍ ସ୍କୁଲ୍ ଏନ୍ସିସି କ୍ୟାଡେଟ୍ ଯୋଗଦେଇ ର୍ୟାଲି କରିଥିଲେ

ବୈଠକରେ ଓକାକ୍ ପକ୍ଷରୁ ପୋର୍ଟାଲ୍ ତିଆରି କରିବାକୁ ନିଷ୍ବଉି ହୋଇଥିଲା

ଏହାକୁ ଉଚ୍ଚଶିକ୍ଷା ବିଭାଗ ସଂଯୋଜନା କରିବାକୁ ନିଷ୍ବଭି ହୋଇଛି ଏଥପାଇଁ ଏକ ଷ୍ଟିଅରିଂ କମିଟି ଗଠନ କରାଯିବ

ରଥ ଭଙ୍ଗାଯିବା ପରେ ରଥରେ ଥିବା ସିଂହାସନ ଓ ଅନ୍ୟାନ୍ୟ ସାମଗ୍ରୀ ଶ୍ରୀମନ୍ଦିରକୁ ନିଆଯାଏ

ଅନ୍ୟପକ୍ଷରେ କଳାହାଣ୍ଡି ଏସ୍ପି ଓ ଦକ୍ଷିଣ ପଣ୍ଟିମାଞ୍ଞଳ ଡିଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ବିଭିନ୍ନ ଅଞ୍ଞଳରେ କମ୍ମଂ ଅପରେସନ୍ ଜାରି ରହିଛି

ତେବେ ଏ ନେଇ ମହାବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ଦାସ କଟକ ଦୁର୍ନିତି ନିବାରଶ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ